ଶ୍ରୀ ନାଇଡ୍ କହିଛନ୍ତି ବିଦ୍ୟାଳୟ କେବଳ ପାଠପଢ଼ିବା ଲାଗି ନ୍ରହେଁ ବରଂ ଦେଶ ନିମାଣ ଦିଗରେ ଏହା ମୁଖ୍ୟ ଭୂମିକା ଗ୍ରହଶ କରିବା ଉଚିତ ଦୀର୍ଘଦିନର ବ୍ରିଟିଶ ଶାସନ ଯୋଗ୍ରଁ ଇତିହାସ ପାଠ୍ୟକ୍ରମ ସହିତ ଆମର ଚିନ୍ତାଧାରା ମଧ୍ଧ ବଦଳିଛି ତେଣ୍ ଆମ ସଂସ୍କୃତି ଓ ଐତିହ୍ୟକୁ ବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ କରିବା ଉପରେ ଉପରାଷ୍ଟପତି ଗୁରୁତ୍ୱାରୋପ କରିଛନ୍ତି

ନିଯ୍ବକ୍ତି ସମସ୍ୟାର ସମାଧାନପାଇଁ ଯୁବପିଢ଼ିଙ୍କୁ ନିଜ ବ୍ୟବସାୟ ପ୍ରତିଷା କରିବାପାଇଁ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି

କିନ୍ତୁ ସେହି ଅର୍ଥ ବାଟମାରଶା କରାଯାଉଛି କେନ୍ଦର ଯୋଜନାକୁ ଓଡ଼ିଶା ଗ୍ରହଶ କରୁ ନାହି କାଳିଆ ଓ ପିଠା ଯୋଜନାରେ ସାଧାରଣ ଗରିବ ଜନତା ଓ ଚାଷୀଙ୍କୁ ଠକୁଛନ୍ତି କେନ୍ଦର ନରେନ୍ଦର ମୋଦି ସରକାର ହେବାଠାରୁ ଦେଶ ଓ ଓଡ଼ିଶାର ବହୁତ ବିକାଶ ହୋଇଛି ଦେଶର ଶତାଧିକ ଲୋକପ୍ରିୟ ଯୋଜନା କରାଯାଇଛି

ପ୍ରବୀଣ ନିଜର ଇସ୍ତଫା ପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି

ଏହି ଅବସରରେ ଆଜି ରାଜ୍ୟ ବ୍ୟାପି ବରପୁତ୍ରମାନଙ୍କର ପ୍ରତିମୂର୍ଭିରେ ମାଲ୍ୟାର୍ପଶ କରାଯିବା ସହ ତାଙ୍କର ଅବଦାନକୁ ସ୍କରଣ କରାଯାଉଛି

ଏହି ଅବସରରେ ରାକ୍ୟ ତଥା ରାକ୍ୟ ବାହାରେ ବିଭିନ୍ନ ସ୍ତାନରେ ସଭାସମିତି ଏବଂ ସାଂସ୍କୃତିକ କାର୍ଯ୍ୟକ୍କମର ଆୟୋଜନ କରାଯାଇଛି

ସେହିଭଳି ଉପରାଷ୍ଟପତି ଶ୍ରୀ ନାଇଡୁ କହିଛନ୍ତି ସାଂସ୍କୃତିକ ବିବିଧତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସର୍ବତ୍ର ଓଡ଼ିଶାର ପ୍ରସିଦ୍ଧି ରହିଛି ଏହି ରାଜ୍ୟ ହେଉଛି ପାରମ୍ମରିକ କଳା ଏବଂ ଚମକ୍କାର ସ୍ରାପତ୍ୟର ଏକ ଗନ୍ତାଘର ଏହି ଅବସରରେ ସେ ରାଜ୍ୟବାସୀଙ୍କର ନିରନ୍ତର ସମୃଦ୍ଧି କାମନା କରିଛନ୍ତି